ସ୍ୟାବ୍ୟ ବାତ୍ୟା ପରିସ୍ତିତିକୁ ଦୃଷିରେ ରଖ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍

ଏହି ପାଖିରୁ ଦେଶରେ ଚାଷ ପାଇଁ ଭିଭିମି ନିର୍ମାଣ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ଶୀତଳଭଣ୍ତାର ଓ ଗୋଦାମ ଆଦି ନିର୍ମାଶ ହେବ ବୋଲି ସେ ସ୍ଚନା ଦେଇଛନ୍ତି

ଏହାଦ୍ୱାରା ସ୍ଥାନୀୟ ଉପାଦକ ଅଗ୍ରାଧକାର ଦିଆଯାଇପାରିବ

ସେହିଭଳି ପଶୁଙ୍କୁ ରୋଗରୁ ରକ୍ଷା କରିବାପାଇଁ ବ୍ୟାପକ ଟୀକାକରଣ ଯୋଜନା କରାଯିବ